ପିଏମ୍ ବାରାଣାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀଠାରେ ଆଜି ଭିଡ଼ିଓ କନ୍ଫରେନ୍ ି ମାଧ୍ୟମରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନସ୍ୟାସ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ବିଭିନ୍ନ ପ୍ରକ୍ସର ହିତାଧିକାରୀମାନଙ୍କ ସହ ମତ ବିନିମୟ କରିବେ ଉଦ୍ଘାଟନ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ସାରନାଥ ଆଲୋକ ଏବଂ ଧ୍ୱନି ପ୍ରଦଶର୍ନୀ ରାମନଗରଠାରେ ଲାଲ୍ବାହାଦୁର ଶାସ୍ତ୍ରୀ ହସ୍କିଟାଲ୍ର ଆଧୁନିକୀକରଣ ଗୋ ସୁରକ୍ଷା ଲାଗି ଭିଭିଭୂମି ସୁବିଦା ଏବଂ ବହୁମୁଖୀ ଗୋଦାମ ଗୃହ ଆଦି ରହିଛି

ସେହିପରି ଶ୍ରୀ ମୋଦି ଏହି ଅବସରରେ ଦଶାଶ୍ୱମେଧ ଘାଟ ଖୂଡ୍କିୟା ଘାଟର ନବୀକରଣ ଏବଂ ପୁଲିସ୍ ବାହିନୀ ବାରାକ ଏବଂ କାଶୀଠାରେ କେତେକ ଉନ୍ନୟନମ୍ବଳକ କାର୍ଯ୍ୟର ଶୁଭ ଉଦ୍ଘାଟନ କରିବାର କାର୍ଯ୍ୟସ୍ଚୀ ରହିଛି ଭୋଟ ଗଣତି ବିହାର ବିଧାନସଭା ନିର୍ବାଚନର ଆସନ୍ତାକାଲି ଭୋଟଗଣତି ହେବ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 ଭୋଟ ଗଣତି ସମୟରେ ସମସ୍ତଙ୍କୁ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ କୋଭିଡ୍ ନିୟମାବଳୀର ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି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

ପ୍ରଥମେ ପୋଷ୍ଟାଲ୍ ବାଲାଟର ଗଣନା କରାଯିବ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

ପଞ୍ଜାବ ହରିଆଣା ଉତ୍ତରପ୍ରଦେଶ ତେଲଙ୍ଗାନା ଉତ୍ତରାଖଣ୍ଡ ତାମିଲନାଡ଼ୁ ଚଣ୍ଡିଗଡ଼ ଜାମ୍ମୁ କାଶ୍ମୀର କେରଳ ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶରୁ ଧାନ ସଂଗ୍ରହ ଚାଲିଛି

ଏହି ରାଜ୍ୟଗୁଡ଼ିକ ମଧ୍ୟରେ ତାମିଲନାଡ଼ୁ କର୍ଣ୍ଣାଟକ ମହାରାଷ୍ଟ୍ର ତେଲଙ୍ଗାନା ଗୁଜରାଟ ହରିଆଣା ଉତ୍ତରପ୍ରଦେଶ ଓଡ଼ିଶା ରାଜସ୍ଥାନ ଏବଂ ଆନ୍ଧ୍ରପ୍ରଦେଶ ରହିଛି ସର୍ବନିମ୍ବ ସହାୟକ ମୂଲ୍ୟ ପ୍ରଦାନ କରି ଏହିସବୁ ଡାଲି ଏବଂ ତୈଳ କାତୀୟ ଶସ୍ୟ ସଂଗୃହୀତ ହେବ ମନ୍ତ୍ରଣାଳୟ କହିଛି ସେହିଭଳି ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରି ପଞ୍ଜବ ହରିଆଣା ରାଜସ୍ଥାନ ମଧ୍ୟପ୍ରଦେଶ ତେଲଙ୍ଗାନା ଆନ୍ଧ୍ରପ୍ରଦେଶ ମହାରାଷ୍ଟ୍ର ଏବଂ ଗୁଜରାଟର ଚାଷୀଙ୍କଠାରୁ କପା ବିଜ ସଂଗ୍ରହ କାର୍ଯ୍ୟ ଜାରି ରହିଛି

ମୁମ୍ୟାଇର ଜୁହୁ ସ୍ଥିତ ତାଙ୍କ ଘରୁ ଏନ୍ସିବି ଅଧିକାରୀ ନିଷିଦ୍ଧ ଡ୍ରଗ୍ମ ମାରିଜୁଆନା ଜବତ କରିବା ପରେ ତାଙ୍କ ପତ୍ନୀଙ୍କୁ ପଚରାଉଚରା କରିଥିଲେ

ପୂର୍ବରୁ ଫିରୋଜକୁ ସମନ କରାଯାଇଥିଲେ ମଧ୍ୟ ସେ ଉପସ୍ଥିତ ନ ହେବାରୁ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା

ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ବିଶ୍ୱର ଅନ୍ୟ ଦେଶ ତୁଳନାରେ ଖୁବ୍ କମ୍ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍ ଯୋଗେ ସ୍ଟଚନା ଦିଆଯାଇଛି

କେନ୍ଦ୍ର ସରକାରଙ୍କ ତ୍ୱରିତ ପଦକ୍ଷେପ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବିଧିବ୍ୟବସ୍ଥା ଯୋଗୁଁ ଏହି ହାର ବୃଦ୍ଧି ପାଇଛି ବୋଲି ଜଣାପଡ଼ିଛି ଏବିଭିକେଓାଇ ଶ୍ରମ ମନ୍ତ୍ରଣାଳୟ କହିଛି ଏଣିକି ଇଏସ୍ଆଇସି ହିତାଧିକାରୀ ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନା ଏବିଭିକେୱାଇ ଯୋଜନା ଅଧୀନରେ ଟଙ୍କା ଫେରସ୍ତ ପାଇଁ ଆଫିଡେବିଟ୍ ଫର୍ମ ଦାଖଲର ଆବଶ୍ୟକତା ପଡ଼ିବ ନାହିଁ ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କୁ ମିଳୁଥିବା ସହଯୋଗର ସଫଳ କାର୍ଯ୍ୟକାରୀତାକୁ ଦୂଷ୍ଟିରେ ରଖି ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପଭି ନିଆଯାଇଛି ଆଫିଡେବିଡ୍ ଫର୍ମାଟ୍ରେ ଦାବି ଉପସ୍ଥାପନ କରିବାକୁ ଆବେଦନକାରୀ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ଇତିମଧ୍ୟରେ ଏବିଭିକେୱାଇ ଯୋଜନା ଅଧୀନରେ ଅନ୍ଲାଇନ୍ ମାଧ୍ୟମରେ ଯେଉଁ ହିତାଧିକାରୀ ସେମାନଙ୍କର ଦାବି ଉପସ୍ଥାପନ କରିଛନ୍ତି ସେମାନଙ୍କୁ ଆଉ କୌଣସି କାଗଜପତ୍ର ଦାଖଲ କରିବାକୁ ପଡ଼ିବ ନାହିଁ ବୋଲି ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି

ଆଧାର ଏନ୍ରୋଲମେଣ୍ଟ ଆସାମର ଶିକ୍ଷା ବିଭାଗ ଆଜିଠାରୁ ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଧାରକାର୍ଡ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି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

ଇଥିଓପିଆ ସରକାର ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିବା ପରିପ୍ରେକ୍ଷୀରେ ଏଭଳି ଆକଳନ କରାଯାଇଛି

ଆଇପିଏଲ୍ ଚଳିତ ଆଇପିଏଲ୍ ସିଜିନ୍ର ଫାଇନାଲ୍ ମ୍ୟାଚ୍ ମୁମ୍ୟାଇ ଇଣ୍ଡିଆନ୍ନ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ